ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ବାଚସ୍ୱତି ପ୍ରଦୀପ ଅମାତ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି

ଏନ୍ଫୋର୍ସମେକ୍କ ମାଧ୍ଧମରେ ବିଭିନ୍ନ ସ୍କାର୍ଡ ଗଠନ କରାଯାଇ ବକେୟା ଟିକସ ଆଦାୟ କରାଯାଉଛି

ସାତକୋଶିଆ ଅଭୟାରଣ୍ୟ ଭିତରେ କାହ୍ବା ଅତିଶୀଘ୍ର ଖାପ ଖୁଆଇ ଯାଇଥିଲା

ଫଳରେ କୋର୍ଟ କାର୍ଯ୍ୟ ସ୍ୱାଭାବିକ ହୋଇଛି